ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ

ମୁଖ୍ୟମନ୍ତୀ ଏ ସମ୍ମର୍କରେ ବକ୍ତବ୍ୟ ଦେଉ ନାହାନ୍ତି

ଦୀର୍ଘ ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ଆଇନ୍କୁ କାର୍ଯ୍ୟକାରୀ କରାଯାଇ ନାହି ଏହି ଆଇନ୍ ଲାଗୁ ହେବା ମାତ୍ରେ ଏହା ପୂର୍ବରୁ ଏ ସମ୍ମର୍କରେ ରହିଥିବା ଆଇନ୍ ଆପେ ଆପେ ସମାପ୍ତ ହୋଇଯିବ

ଲୋକପାଳ ଅଫିସରେ କର୍ମଚାରୀ ଅଛନ୍ତି ହେଲେ କାମ ହେଇ ନାହିଁ

ଉଭୟ କଂଗ୍ରେସ ଓ ବିଜେପି ବାଚସ୍ୱତିଙ୍କ ରୁଲିଂ ଦାବି କରି ହଟ୍ଟଗୋଳ ଜାରୀ ରଖିଥିଲେ

ବିରୋଧୀ ସଭ୍ୟମାନେ ହୋହାଲ୍ଲୁ ଚାଲୁ ରଖିଥିଲେ

ଏଥିଯୋଗୁଁ ଗୃହର କାର୍ଯ୍ୟ ଠପ୍ ହୋଇଯାଇଥିଲା

ଏହି କମିଟି ମଧ୍ଧ ବିଭିନ୍ ଦିଗକୁ ଦୃଷ୍କିରେ ରଖି ସରକାରଙ୍କୁ ପ୍ରସ୍ତାବ ଦେଇଥାନ୍ତି

ସେହିଭଳି ଡିଜି ଶ୍ରୀ ଶର୍ମା ଆକି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି